ଡିମନିଟାଇଜେସନ୍ ଜେଟ୍ଲୀ ଅର୍ଥମନ୍ତ୍ରୀ ଅରୁଣ୍ ଜେଟ୍ଲୀ କହିଛନ୍ତି ଭାରତୀୟ ଅର୍ଥନୀତିକୁ ସୁବ୍ୟବସ୍ଥିତ କରିବାପାଇଁ ସରକାର ନେଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ମଧ୍ୟରୁ ବିମ୍ବଦ୍ରାୟନ ଅନ୍ୟତମ ସେ କହିଛନ୍ତି ଅର୍ଥନୀତିର ସ୍ରଫଳ ଯେପରି ଗରିବ ଲୋକମାନଙ୍କ ନିକଟରେ ପହଞ୍ଚବ ତାହା ନିର୍ଣ୍ଣିତ କରିବାଲାଗି ସମସ୍ତଙ୍କ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭ୍ରକ୍ତ କରିବା ସଂକ୍ରାନ୍ତ ନିଷ୍କତ୍ତି ଆଉ ଏକ ଗ୍ରରତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ବିମୁଦ୍ରାୟନର ଦ୍ୱିତୀୟ ବାର୍ଷିକୀ ପ୍ରରଣ ଅବସରରେ ଫେସ୍ବୁକ୍ର ଏକ ପୋଷ୍ଟରେ ଶ୍ରୀ କେଟ୍ଲୀ କହିଛନ୍ତି ସରକାର ଭାରତ ବାହାରେ ଥିବା କଳାଧନକୁ ଦେଶକ୍ତ ଫେରାଇ ଆଣିବା ଲକ୍ଷ୍ୟରେ ପ୍ରଥମେ ପଦକ୍ଷେପ ନେଇଥିଲେ ଓ ଯେଉଁମାନେ କଳାଧନ ରଖିଥିଲେ ସେମାନଙ୍କୁ ନିଜ ନିକର ଅର୍ଥ ଫେରାଇ ଆଣି ଟିକସ ଦେବାପାଇଁ ବାଧ୍ୟ କରିଥିଲେ ଭାରତରେ ଅଧ୍ୟକ କାରବାର ନଗଦ ଅର୍ଥରେ ହେଉଥିବା ଦୃଷ୍ଟିର୍ ବିମ୍ବଦାୟନ ସେହି ଲୋକମାନଙ୍କ ସେମାନଙ୍କର ନଗଦ ଅର୍ଥ ବ୍ୟାଙ୍କରେ ଜମା କରିବାକୃ ବାଧ କରିଥିଲା

ଶ୍ରୀ ଜେଟ୍ଲୀ କହିଛନ୍ତି ବହୁ ପରିମାଣର ଅର୍ଥ ପରବର୍ତ୍ତୀ ନିବେଶ ପାଇଁ ମ୍ୟୁଚୁଆଲ୍ ଫଣ୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା ଯାହା ପରେ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ସାମିଲ୍ ହୋଇଥିଲା ଅର୍ଥମନ୍ତ୍ରୀ କହିଛନ୍ତି ବିମୁଦ୍ରାୟନ ଓ କିଏସ୍ଟି ଲାଗୁଦ୍ୱାରା ନଗଦି ଅର୍ଥ କାରବାରକୁ ବହୁମାତ୍ରାରେ ହ୍ରାସ କରାଯାଇଥିଲା

ସେ କହିଛନ୍ତି ବିମ୍ବଦ୍ରାୟନ ଯୋଗୁଁ ବ୍ୟକ୍ତିଗତ ଆୟକର ଆଦାୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା

ଏହି ଅଧିକ ଟିକସକ୍ର ସରକାର ମୌଳିକତାଞ୍ଚା ସୃଷ୍ଟି ସାମାଜିକ କ୍ଷେତ୍ର ଓ ଗ୍ରାମାଞଳରେ ଖର୍ଚ୍ଚ କରିଛନ୍ତି ଡିମନିଟାଇକେସନ୍ ମନମୋହନ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂ କହିଛନ୍ତି ବିମୁଦ୍ରାୟନ ସବୁ ବର୍ଗ ବୟସ ଜାତି ଧର୍ମ ଓ ପେସାର ଲୋକଙ୍କୁ ପ୍ରଭାବିତ କରିଛି ଏକ ବିବୃତ୍ତିରେ ସେ କହିଛନ୍ତି ଭାରତୀୟ ଅର୍ଥନୀତିର ମ୍ରଖ୍ୟ ଉପାଦାନ ବୋଲାଯାଉଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ଏପର୍ଯ୍ୟନ୍ତ ବିମ୍ବଦ୍ରାୟନ ପ୍ରଭାବରୁ ମୁକ୍ତ ହୋଇ ନାହିଁ ଏହାର ନିଯୁକ୍ତି ଉପରେ ସିଧାସଳଖ ପ୍ରଭାବ ପଡ଼ିଛି ଫଳସ୍ୱରୂପ ଦେଶରେ ଯୁବପିଢ଼ିପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ସକାଶେ କସରତ କରିବାକ୍ତ ପଡ୍ରୁଛି ପିଏମ୍ ଆଡ଼୍ଓନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟୋଜ୍ୟେଷ ବିଜେପି ନେତା ଲାଲ୍କ୍ରିଷ୍ଣ ଆଡ଼ୱାନିଙ୍କ କନ୍ମଦିନ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଦେଶ ବିକାଶରେ ଶ୍ରୀ ଆଡ଼ୱାନିଙ୍କ ଅବଦାନ ଚିରସ୍କରଣୀୟ ହୋଇ ରହିବେ ସେ କହିଛନ୍ତି ଶ୍ରୀ ଆଡ଼୍ୱାନି ମନ୍ତ୍ରୀ ଥିଲାବେଳେ ତାଙ୍କର ଜନହିତକର ନୀତି ଓ ଭବିଷ୍ୟତ୍କୁ ଦୃଷ୍ଟିରେ ରଖି ନିଷ୍କଭି ନେବାରେ ତାଙ୍କର ଭୂମିକା ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ

ଡିଫେନ୍ସ୍ ପାୱାର୍ ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ବାହିନୀର ଉପମୁଖ୍ୟମାନଙ୍କ ଆର୍ଥକ କ୍ଷମତା ବୃଦ୍ଧି କରିଛି ସଶସ୍ତ ବାହିନୀପାଇଁ ଅସ୍ତଶସ୍ତ ସଂଗ୍ରହ ନିଷ୍ପଭି ଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଏହା ତିନି ବାହିନୀର କ୍ଷମତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି

ଏନ୍ଜିଓ ସମନ୍ୱୟ ରକ୍ଷାକାରୀ କମିଟିର ପ୍ରତିନିଧ୍ମାନେ ରାଜ୍ୟର ପ୍ରଧାନ ସଚିବ ଲାଲ୍ନୁନ୍ମାଓ୍ୱିଆ ଚୁଆଉଙ୍ଗୋଙ୍କୁ ବହିଷ୍କାର କରିବା ବିରୁଦ୍ଧରେ ଓ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ବି ଶଶାଙ୍କଙ୍କୁ ହଟେଇବା ଦାବିରେ ବିକ୍ଷୋଭ ଚଳେଇଥିଲେ ଖବରରୁ ଜଣାପଡ଼ିଛି ଗତକାଲି ସନ୍ଧ୍ୟାରେ ସାମୟିକ ଭାବେ ଧର୍ମଘଟ ପ୍ରତ୍ୟାହାର କରାଯାଇଥିଲା ଉପ ନିର୍ବାଚନ କମିଶନର୍ ସୁଦୀପ୍ କୈନଙ୍କ ନେତୃତ୍ୱରେ ନିର୍ବାଚନ କମିଶନ୍ ପ୍ରତିନିଧି ଦଳକୁ ଆସନ୍ତାକାଲି ପରବର୍ତ୍ତୀ କଥାବାର୍ତ୍ତାପାଇଁ ପଠାଯାଉଛି କମିଶନ୍ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି କମିଶନ୍ ର ସଦସ୍ୟମାନଙ୍କ ସହ କଥାବାର୍ତ୍ତା ପରେ ଏନ୍ଜିଓ ସମନ୍ୱୟ ରକ୍ଷାକାରୀ କମିଟିଦ୍ୱାରା ଗୃହୀତ ପ୍ରସ୍ତାବକୁ ନିର୍ବାଚନ କମିଶନ୍ ପ୍ରାୟ ଗ୍ରହଣ କରିଛି ନିର୍ବାଚନ କମିଶନ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ କୋଲାସିବ୍ ଜିଲ୍ଲାରେ ବିକ୍ଷୋଭ ସମୟରେ ହୋଇଥିବା ହିଂସାର ନିନ୍ଦା କରିଛି

ଇସି କ୍ରିମିନାଲ୍ କେସେସ୍ ନିର୍ବାଚନ କମିଶନ କହିଛନ୍ତି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଣେ ପ୍ରାର୍ଥୀଙ୍କ ବିରୁଦ୍ଧରେ ପୌଜଦାରୀ ମାମଲାଗୁଡ଼ିକ ସଂକ୍ରାନ୍ତରେ ସ୍ଚଚନା ପ୍ରକାଶ ଲାଗି ଖର୍ଚ୍ଚକୁ ନିର୍ବାଚନ ଖର୍ଚ୍ଚରେ ସାମିଲ କରାଯିବ ଏହି ଖର୍ଚ୍ଚକୁ ପ୍ରାର୍ଥୀ ଓ ପାର୍ଟିଗୁଡ଼ିକ ବହନ କରିବେ ବିଧାନସଭା ନିର୍ବାଚନଗୁଡ଼ିକ ପାଇଁ ପାର୍ଟିଗୁଡ଼ିକ ସକାଶେ ନିର୍ବାଚନ ଖର୍ଚ୍ଚ ଲାଗି କୌଣସି ସୀମା ନାହିଁ କେବଳ ପ୍ରାର୍ଥୀମାନଙ୍କପାଇଁ ନିର୍ବାଚନୀ ଖର୍ଚ୍ଚ ଉପରେ ସୀମା ଧାର୍ଯ୍ୟ କରାଯାଇଛି କମିଶନ୍ ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ଯେ ମନୋନୟ ପତ୍ର ଦାଖଲ କରିବା ପରେ ପ୍ରାର୍ଥୀଙ୍କର ଫୌଜଦାରୀ ମାମଲା ସ୍ଥିତିରେ ଯଦି କିଛି ପରିବର୍ତ୍ତନ ହୁଏ ତେବେ ସେ କ୍ଷେତ୍ରରେ ପ୍ରାର୍ଥୀମାନେ ସଂଶୋଧିତ ସ୍ଥିତି ସଂକ୍ରାନ୍ତରେ ରିଟର୍ଶ୍ଣିଂ ଅଫିସରଙ୍କୁ ଜଣାଇପାରିବେ ଏବଂ ସଂଶୋଧିତ ସ୍ଥିତି ସଂକ୍ରାନ୍ତରେ ପ୍ରକାଶନ ମଧ୍ୟ କରିପାରିବେ

ଆକାଶବାଣୀକୁ ଦେଇଥିବା ଏକ ବିଶେଷ ସାକ୍ଷାତ୍କାରରେ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ସଚିବ ଅରୁଣ କୁମାର ପଣ୍ଡା କହିଛନ୍ତି ଏହି କ୍ଷେତ୍ର ଦେଶରେ ସବୁଠୁ ବଡ଼ ନିଯୁକ୍ତି ସ୍ୱଷ୍ଟିକାରୀ କ୍ଷେତ୍ର ହୋଇ ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଗୁଜରାତ୍ବାସୀଙ୍କୁ ଏହି ଉପଲକ୍ଷେ ଅଭିନନ୍ଦନ କଣାଇଛନ୍ତି ସମସ୍ତେ ସୁଖୀ ଓ ନିରୋଗ ରହିବାପାଇଁ ସେ କାମନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ମଧ୍ୟ ଗୁଜରାତୀ ନବବର୍ଷ ଅବସରରେ ରାଜ୍ୟର ଜନସାଧାରଣଙ୍କୁ ଅଭିନନ୍ଦନ କ୍କଶାଇଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ଶୀତରତୁପାଇଁ ଫାଟକକୁ ଆଜି ଅପରାହ୍ୱରୁ ବନ୍ଦ୍ ରଖାଯାଇଛି

କିନ୍ତୁ କେଦାରନାଥ ପୀଠର ଫାଟକ ଆସନ୍ତାକାଲି ଭୟା ଦୁଜ୍ ଅବସରରେ ବନ୍ଦ୍ ହେବ

ମାଓବାଦୀମାନଙ୍କ ଆକ୍ରମଣରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଅନ୍ୟ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି ମାଓବାଦୀମାନେ ସିଆଇଏସ୍ଏଫ୍ ଯବାନମାନଙ୍କର ଏକ ମିନିବସ୍କୁ ବଛେଲୀ ଅଞ୍ଚଳରେ ବିସ୍ଫୋରଣରେ ଉଡ଼େଇ ଦେଇଥିଲେ ନିର୍ବାଚନ କାର୍ଯ୍ୟରେ ମୁତୟନ କରାଯାଇଥିବା ଯବାନ ଓ ଅନ୍ୟ କେତେକ ଲୋକଙ୍କୁ ନେଇ ବସ୍ଟି ଆକାଶନଗରକୁ ଯାଉଥିବାବେଳେ ସେହି ଆକ୍ରମଣ କରାଯାଇଥିଲା ମୃତକମାନଙ୍କ ମଧ୍ୟରେ ସିଆଇଏସ୍ଏଫ୍ର ଜଣେ ହେଡ୍ କନେଷ୍ଟବଳ ଡ୍ରାଇଭର୍ କଣ୍ଡକୂର ଓ ଦୁଇ ଜଣ ସାଧାରଣ ଲୋକ ଅଛନ୍ତି

ସେହି ଆକ୍ରମଣରେ ତିନିଜଣ ପୁଲିସ୍ ଆହତ ହୋଇଛନ୍ତି

ଚାଇନା ଓପନ୍ ପିଭି ସିନ୍ଧୁ ଓ କିଦାୟୀ ଶ୍ରୀକାନ୍ତ ଫୁଝୋରେ ଚାଲିଥିବା ଚୀନା ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଷ୍ଣାମେଣ୍ଟର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି